ନ୍ରଆଦିଲ୍ଲୀରେ ଗତକାଲି ଗହଶା ବ୍ୟବସାୟୀମାନଙ୍କ ପଞ୍ଜିକରଣ ବ୍ୟବସ୍ଥାର ଶୁଭାରମ୍ଭ କରି ସେ ଏହା କହିଛନ୍ତି ଶ୍ରୀ ପାଶ୍ୱାନ କହିଛନ୍ତି ଅନ୍ଲାଇନ ବ୍ୟବସ୍ଥାର ସବୁଠୁ ବଡ଼ ସୁବିଧା ହେଉଛି ଏଥିରେ କୌଣସି ବ୍ୟକ୍ତିଙ୍କୁ ଆବେଦନ କରିବା ପାଇଁ ଯିବାକୁ ପଡ଼ିବ ନାହିଁ ବର୍ତ୍ତମାନ ଗହଣା ବ୍ୟବସାୟୀମାନେ ଅନ୍ଲାଇନ ମାଧ୍ୟମରେ ଆବେଦନ କରିପାରିବେ ଓ ଆବଶ୍ୟକ ଦସ୍ତାବିଜ ଏବଂ ଫି' ପଇଠ କରି ଲାଇସେନ୍ନ ପାଇପାରିବେ ଏଥିପାଇଁ ସେମାନେ ଏହି ପୋର୍ଟାଲକୁ ବ୍ୟବହାର କରିବେ ଶ୍ରୀ ପାଶ୍ୱାନ କହିଛନ୍ତି ଜଣେ ଗହଣା ବ୍ୟବସାୟୀ ଆବଶ୍ୟକ ଫି' ସହ ଆବେଦନ କରିବାର ଅଳ୍ପ କିଛି ମୁହର୍ତ୍ତ ମଧ୍ୟରେ ତାଙ୍କର ପଞ୍ଜିକରଣ ହୋଇଯିବ ମନ୍ତ୍ରୀ କହିଛନ୍ତି ସୁନା ଗହଣା ଓ ତତ୍ସମ୍ୟନ୍ଧୀୟ ପଦାର୍ଥଗୁଡ଼ିକର ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯିବା ଦ୍ୱାରା ଅଧିକରୁ ଅଧିକ ସଂଖ୍ୟାରେ ଗହଣା ବ୍ୟବସାୟୀମାନେ ପଞ୍ଜିକୃତ ହେବାକୁ ଆଗେଇ ଆସିବେ

କେନ୍ ଫାର୍ମର୍ସ ପେମେଣ୍ଟ ଆଖୁଚାଷୀମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପାଉଣା ପ୍ରଦାନ କରିବା ଓ ଚିନିଶିଳ୍ପର ସୁଚାରୁରୂପେ ପରିଚାଳନା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ବିଭାଗ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ଏବଂ ଆର୍ଥିକ ସେବା ବିଭାଗ ସଚିବମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରମୁଖ ବ୍ୟାଙ୍କ ଓ ତୈଳ ବିକ୍ରୟକାରୀ କମ୍ପାନିଗୁଡ଼ିକର ପ୍ରତିନିଧି ଏବଂ ଆଖୁ କମିଶନରମାନେ ଗତକାଲି ଅଶ ଗ୍ରହଣ କରିଥିଲେ ବୈଠକରେ ପେଟ୍ରୋଲ୍ରେ ଏଥନଲ ମିଶ୍ରଣ ପରିମାଣ ବୃଦ୍ଧି ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଲାଗି ତେିଳ ବିକ୍ରୟକାରୀ କମ୍ପାନିଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଶର ଏଥନଲ୍ ଯୋଗାଣ ଲାଗି ବିଭିନ୍ନ ଉପାୟ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ପ୍ରଚୁର ପରିମାଣର ଏଥନଲ ଯୋଗାଇ ଦେବା ଲାଗି ଆଖୁ ଉତ୍ପାଦନକାରୀ ରାଜ୍ୟ ଓ ଆଖୁଶିଳ୍ପ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯିବାକୁ ପ୍ରତିଶ୍ରତି ମିଳିଛି ଏଥନଲ୍ ଏକ ପ୍ରଦୃଷଣମୃକ୍ତ ଇନ୍ଧନ ଓ ପେଟ୍ରୋଲ୍ରେ ଏହାର ମିଶ୍ରଣ ଦ୍ୱାରା ବହୁ ପରିମାଣର ବୈଦେଶିକ ବିନିମୟ ମ୍ରଦା ସଂଚୟ କରାଯାଇ ପରିବ

ଗଣେଶ ଚତୁର୍ଥୀ ଗଣେଶ ଚତୁର୍ଥୀ ଧାର୍ମିକ ମନୋଭାବ ଓ ପାରମ୍ପରିକ ଆନନ୍ଦ ଉଲ୍ଲାସ ସହକାରେ ଆଜି ସମଗ୍ର ଦେଶରେ ପାଳିତ ହେଉଛି ଜ୍ଞାନ ସମୃଦ୍ଧି ଓ ସୌଭାଗ୍ୟର ଦେବତା ପ୍ରଭୁ ଗଣେଶଙ୍କର ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ ଲୋକମାନେ ମୃଭିକା ନିର୍ମିତ ଗଣେଶଙ୍କର ପ୍ରତିମୂର୍ଭିଗୁଡ଼ିକୁ ଘରେ ଆଣି ପୂଜାର୍ଚ୍ଚନା କରୁଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ଗଣେଶ ଚତୁର୍ଥୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଭଗବାନ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ ଓ ଏହି ଅବସରରେ ସବୁବର୍ଗର ଲୋକମାନେ ମହାସମାରୋହରେ ଆନନ୍ଦ ଉଲ୍ଲାସର ସହ ପ୍ରଜାରେ ସାମିଲ ହୋଇଥାନ୍ତି ସେ କହିଛନ୍ତି ଚଳିତବର୍ଷ କୋଭିଡ୍ ନାଇଷ୍ଟିନ୍ ପାଇଁ ଆମକୁ ଏ କ୍ଷେତ୍ରରେ ବହୁ ଅସୁବିଧା ଭୋଗକରିବାକୁ ପଡୁଛି ଭଗବାନ ଗଣେଶ ଦେଶର ଜନସାଧାରଣଙ୍କର ମଙ୍ଗଳ କରନ୍ତୁ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି ଏହି ଅବସରରେ ପାରସ୍କରିକ ଶ୍ରଦ୍ଧା ଭ୍ରାତୂଭାବ ଏକତା ଓ ସୌହାର୍ଦ୍ୟ ବଜାୟ ରଖିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଭଗବାନ ଗଣେଶ ଜ୍ଞାନ ସମୃଦ୍ଧି ଓ ସୌଭାଗ୍ୟର ଦେବତା ସେ କହିଛନ୍ତି ଆମେ ଭଗବାନ ଗଣେଶଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କର ପ୍ରଜାର୍ଚ୍ଚନା କରିଥାଉ ଭଗବାନ ଗଣେଶ ସଫକଟ ମୋଚନ କରିଥାନ୍ତି ଓ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ସମୟରେ ଆମେ ପ୍ରଥମେ ତାଙ୍କୁ ଆବାହନ କରିଥାଉ ବୋଲି ଉପରାଷ୍ଟ୍ରପତି କହିଛନ୍ତି ସେ କହିଛନ୍ତିଗଣେଶ ଚତୁର୍ଥରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହେବା ଓ ଶୋଭାଯାତ୍ରାମାନ ବାହାରିବାର ଯଦିଓ ପରମ୍ପରା ରହିଆସିଛି କୋବିଡ ନାଇଣ୍ଟିନ୍ ଯୋଗୁଁ ଚଳିତବର୍ଷ ଲୋକମାନଙ୍କୁ ଏ ସବୁରୁ ନିବୂତ୍ତ ରହିବାକୁ ପଡ଼ିବ ଦେଶର ପ୍ରତ୍ୟେକ ନାଗରିକ ଗଣେଶ ଚତୁର୍ଥୀ ସମୟରେ କୋବିଡ୍ କଟକଣାଗୁଡ଼ିକର ଠିକ୍ ରୂପେ ପାଳନ କରିବାକୁ ଶ୍ରୀ ନାଇଡୁ ଅନୁରୋଧ କରିଛନ୍ତି ଗଣେଶ ଚତୁର୍ଥୀ ସମାଜରେ ଶାନ୍ତି ସଦ୍ଭାବନା ଓ ସମୃଦ୍ଧି ଆଶିଦେବ ବୋଲି ସେ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗଶେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଭଗବାନ ଗଣେଶଙ୍କ ଆଶୀର୍ବାଦ ସର୍ବଦା ଲୋକମାନଙ୍କ ଉପରେ ରହିବ ଓ ଦେଶରେ ସୁଖ ଓ ସମୃଦ୍ଧି ବଜାୟ ରହିବ ବୋଲି ସେ ପ୍ରାର୍ଥନା କରୁଛନ୍ତି ମହାରାଷ୍ଟ୍ରରେ ଆକ୍ରିଠାରୁ ଦଶଦିନ ବ୍ୟାପି ଗଣେଶ ଉତ୍ସବ ପାଳନ ଆରମ୍ଭ ହୋଇଛି ଗଣପତି ବପ୍ପା ମୋରିୟା ମଙ୍ଗଳମୂର୍ତ୍ତି ମୋରିୟା ଆଦି ମନ୍ତ୍ର ପାଠ କରି ଲୋକେ ଭଗବାନ ଗଣେଶଙ୍କର ପ୍ରଜାର୍ଚ୍ଚନା କରୁଛନ୍ତି କୋବିଡ ସଂକ୍ରମଣ ପାଇଁ ପୂଜା ମଣ୍ଡପରେ କଟକଣାମାନ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ରାଜ୍ୟ ସରକାର ପୂଜା ପଣ୍ଡାଲଗୁଡ଼ିକୁ ଚଳିତବର୍ଷ ସାଦାସିଧା ଭାବେ ଗଣେଶୋସବ ପାଳନ କରିବାକୁ ନିବେଦନ କରିଛନ୍ତି ଭଗବାନ ଗଣେଶଙ୍କର ବଡ଼ବଡ଼ ମୂର୍ତ୍ତି ସ୍ଥାନରେ ଛୋଟଛୋଟ ମୂର୍ତ୍ତି ଆଣି ପୂଜା କରିବାକୁ ପଣ୍ଡାଲଗୁଡ଼ିକୁ କହିଚ୍ଚନ୍ତି

ସେହି ଅନୁପ୍ରବେଶକାରୀମାନେ ଆଜି ସକାଳେ ସୀମା ପାର କରି ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ

ବିଏସ୍ଏଫ୍ କହିଛି ଖୋଜାଖୋଜି ସମୟରେ ଏକ ସୋଲ୍ଡର ବ୍ୟାଗ୍ ଓ ଗୋଟିଏ ରାଇଫଲ ମଧ୍ୟ ଜବତ କରାଯାଇଛି

କିନ୍ତୁ ସେମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ ଓ ଯବାନମାନଙ୍କ ପାଲଟା ଗୁଳି ଚାଳନାରେ ଅନୁପ୍ରବେଶକାରୀମାନଙ୍କର ମୃତ୍ୟୁ ଘଟିଥିଲା

ରେଳ ମନ୍ତ୍ରଶାଳୟ ସପ୍ତାହେ ଭିତରେ ସାନି ନିଲାମ ଡାକିବା ବିଷୟ ଘୋଷଣା କରିଛି ମନ୍ତ୍ରଣାଳୟ କହିଛି ସଂଶୋଧିତ ସରକାରୀ ସଂଗ୍ରହ ନିର୍ଦ୍ଦେଶ ଅନୁସାରେ ନୂଆ ନିଲାମ ଡକାଯିବ ଓ ମେକ୍ ଇନ୍ ଇଣ୍ଡିଆକୁ ଅଗ୍ରାଧିକାର ଦିଆଯିବ